ରେଳ ମନ୍ତୀ ପିୟଷ ଗୋୟଲ୍ ଟିଟ୍ କରି ଏହି ସୂଚନା ଦେଇଛନ୍ତି

ରେଲ୍ଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ସିଏମ୍ଡି ପୁନିତ୍ ଚାଓ୍ୱାଲାଙ୍କ ସ୍ଚନା ଆଧାରରେ ମନ୍ତୀ ଶ୍ରୀ ଗୋୟଲ୍ ଏହା କହିଛନ୍ତି

ବିମାନ ଚଳାଚଳ ସହ ଏହାର ସଫଳ ପରୀକ୍ଷଣ ମଧ କରାଯାଇଛି

ଫଳରେ ପ୍ରତିକୁଳ ପାଗରେ ମଧ୍ଧ ବିମାନ ସହଜରେ ଅବତରଣ କରିପାରିବ

ଏହି ଉପଲକ୍ଷେ ଚାରା ରୋପଶ ବୃଷପୂଜା ଆଦି କେତେକ କାର୍ଯ୍ୟକ୍ରମ ଅନୁଷ୍ଚିତ ହୋଇଥିଲା

ଶ୍ତ ପର୍ଯ୍ୟନ୍ତ ଯାଇଥିଲା

ଉଭୟଙ୍କୁ ଚିକିହା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତି କରାଯାଇଛି

ରାସ୍ତାକଡ଼ରେ ଛିଡ଼ାହୋଇଥିବା ଦୁଇ ଜଶ ଯୁବକଙ୍କ ଉପରେ ଏକ ଟାଟାଏସି ଗାଡ଼ି ଦ୍ରତଗତିରେ ଆସି ଚଢ଼ିଯାଇଥିଲା ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଚିକିହା କରାଯାଉଛି

ତେବେ ଦୁର୍ଘଟଣା ନେଇ ପୁଲିସ୍ ତଦନ୍ତ ଜାରି ରହିଛି

ସେ ନରସିଂହପୁର ଅଞ୍ଞଳର ବାସିନ୍ଦା ବୋଲି ଜଣାପଡ଼ିଛି ବଡ଼ଚଣା କଡ଼େଇ ଛକ ଦେଇ ସେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା

ନନକାନନର ଏକ ଟିମ୍ ମହୀଶ୍ରରସ୍ଥିତ ଚିଡ଼ିଆଖାନାକୁ ପରିଦର୍ଶନରେ ଯାଇ ଆଜି ଫେରିଥିବା ଜଶାପଡ଼ିଛି ମହୀଶୂର ଚିଡ଼ିଆଖାନାରୁ ନନକାନନକୁ ଦୁଇଟି ଜିରାଫ ଖୁବ୍ଶୀଘ୍ର ଆସିବେ

ଗତକାଲିଠାରୁ ବିଭିନ୍ନ ଅଞ୍ଚଳକୁ ଗମନାଗମନ ସ୍ୱାଭାବିକ ହୋଇଛି

ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲ୍ଲାର ବନ୍ୟାଞଳ ଆଜି ପରିଦର୍ଶନ କରିଛନ୍ତି

ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ଥିବାରୁ ରାକ୍ୟର କେତେକ ଜିଲ୍ଲାରେ ସତର୍କ ରହିବା ପାଇଁ ପାଶିପାଗ କାର୍ଯ୍ୟାଳୟ କହିଛି